ଗଞ୍ଞାମ ଜିଲ୍ଲାରେ ଆଜିଠାରୁ ଲକ୍ଡାଉ୍ନ କଟକଣା କଡାକଡି

ଏହି ସମୟରେ ଦୋକାନବଜାର ଓ ଯାନବାହନ ଚଳାଚଳ ମଧ ବନ୍ଦ ରହିବ କୌଣସି ବ୍ୟକ୍ତି ଆବଶ୍ୟକୀୟ ପାସ୍ ନଥାଇ ଘରୁ ବାହାରିପାରିବେ ନାହିଁ

ଓଜେଇଇ ବିଟେକ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷିତ ହେବାକୁ ଥିବା ସ୍ୱତନ୍ତ ଓଜେଇ ନିମନ୍ତେ ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି

ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଜାରି କରାଯାଇଥିବା କଟକଣା ଯୋଗୁଁ ଚଳିତବର୍ଷ ଲୋକେ ଘରେ ଘରେ ପିଠାପଣା କରି ରଜପର୍ବ ପାଳନ କରୁଛନ୍ତି

ତେଶୁ ରଜ ମଉଜ ଫିକା ପଡିଯାଇଛି

ଓଡ଼ିଶାର ଗଶପର୍ବ ରଜରେ ଓଡ଼ିଆ ଲୋକଙ୍କୁ ନିଜ ଜନ୍ମମାଟିକୁ ଫେରାଇ ଆଶିଥିବାରୁ ସେ ନିଜକୁ ଗର୍ବିତ ମନେକରିଛନ୍ତି